ଅନ୍ୟ ଜିଲ୍ଲଗୁଡ଼ିକରେ କେବଳ ଗୋଟାଏ ଲେଖାଏଁ ବ୍ୟାଙ୍କ୍ ରହିବ

ଇଣ୍ଡିଆ ପୋଷ୍ ପେମେଣ୍ଟସ୍ ବ୍ୟାଙ୍କ୍ରେ ଆକାଉକ୍ଷଧାରୀମାନେ ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସୀମା ଭିତରେ ସମସ୍ତ ପ୍ରକାର ବ୍ୟାଙ୍କ୍ କାରବାର କରିପାରିବେ ବୋଲି ଶ୍ରୀ କମିଲା କହିଛନ୍ତି

ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ଶାସନ ସଚିବ ଅସିତ୍ ତ୍ରିପାଠୀ ଆଇନ୍ ବିଭାଗ ସଚିବ ଓ ଜେଲ୍ ଏଡିଜିଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି

ରାଜ୍ୟ ସରକାର ପକ୍ଷରୁ ସମସ୍ତ ତଥ୍ୟ ଟିବ୍ୟୁନାଲଠାରେ ଉପସ୍ଥାପନ କରାଯିବ

ସୂଚନାଯୋଗ୍ୟ ପୁରୀ ସହରର ନର୍ଦ୍ଦମାପାଣି ସମୁଦ୍ରରେ ମିଶୁଥିବାରୁ ବେଳାଭୂମି ପ୍ରଦୃଷିତ ହେଉଛି

ମନ୍ତଶାଳୟର କହିବା ଅନୁସାରେ ଜନସାଧାରଣ ଏହାକୁ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହି

ତେବେ ଏହା ବିପଦ ସଂକେତ ନିମୁରେ ପ୍ରବାହିତ ହେଉଛି